ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭଉ

ଏବଂ ଜେଲ୍ ଗଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ

ସରକାର ରାଜ୍ୟର ପ୍ରତ୍ୟେକ ଅଞ୍ଞଳର ବିକାଶ ସହିତ ପ୍ରତ୍ୟେକ ବର୍ଗର ଲୋକଙ୍କ ସଶକ୍ତ କରିବା ନିମନ୍ତେ ପ୍ରତିଶ୍ରତିବଦ୍ଧ

ସାମଗ୍ରିକ କୃଷିର ବିକାଶ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯାଉଛି

ତେବେ ଗୃହରେ ହଟ୍ଟଗୋଳ ପରିସ୍ଥିତି କାରି ରହିବାରୁ ବାଚସ୍ୱତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଶା କରିଛନ୍ତି

ଏହି ଉପଲକ୍ଷେ ଆୟୋଜିତ ଉହବରେ ମହାରାଷ୍ଟର ଉମେଶ ଗୋପୀନାଥ ଯାଦବ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲେ

ଏହି ଅବସରରେ କେନ୍ଦ୍ର ପ୍ରାକୃତିକ ବାଷ୍ବ ଓ ପେଟ୍ରୋଲିୟମ ମନ୍ତୀ ଧର୍ମେନ୍ଦ ପ୍ରଧାନ ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ବାଞ୍ଞଳି ଅର୍ପଣ କରିଛନ୍ତି

ସେହିଭଳି କେନ୍ଦ୍ରମନ୍ତୀ ପ୍ରତାପ ଷଡ଼ଙ୍ଗୀ ମଧ୍ଘ ଟିଟ୍ କରି ବୀର ଯବାନମାନଙ୍କୁ ଶ୍ରଦ୍ଧାଞଳି ଜଶାଇଛନ୍ତି ଶ୍ରୀ ଷଡ଼ଙ୍ଗୀ ଟିଟ୍ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଦେଶର ମାଟି ପାଶି ପବନ କେବଳ ସାହସୀ ଓ ବଳିଦାନ ଦେଉଥିବା ବୀର ଯବାନମାନଙ୍କ ପାଇଁ ବଂଚିଛି